ପିଏମ୍ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ପ୍ରଶାସକମାନଙ୍କ ସହ ଏକ ବୈଠକରେ ଦେଶର କୋଭିଡ ପରିସ୍ଥିତିର ସମୀକ୍ଷା କରୁଛନ୍ତି ଦିଲ୍ଲୀ ରାଜସ୍ତାନ ଗୁଜୁରାଟ ମହାରାଷ୍ଟ୍ର ଛତିଶଗଡ ପଶ୍ଚିମବଙ୍ଗ ଓ ଅନ୍ୟକିଛି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ର ହର୍ଷବର୍ଦ୍ଧନ କ୍ୟାବିନେଟ୍ ସଚିବ ରାଜୀବ ଗୌବା ସ୍ୱାସ୍ଥ୍ୟସଚିବ ରାଜେଶ ଭୂଷଣ ଓ ନୀତିଆୟୋଗ ସଦସ୍ୟ ଡକୁର ଭିକେପଲ୍ ଏହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଛନ୍ତି ପୂର୍ବରୁ ଗତ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଦେଶର ବରିଷ୍ଣ ଅଫିସରମାନଙ୍କ ସହ ଏକ ସମୀକ୍ଷା ବୈଠକରେ ପ୍ରତିଷେଧକର ବିକାଶ ଓ ବଣ୍ଟନ ବିଷୟରେ ଆଲୋଚନା କରିଥିଲେ ଏଫ୍ଏମ୍ ରିଫର୍ମସ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେଶରେ ଅର୍ଥନୈତିକ ସଂସ୍କାରକୁ ତ୍ୱରାନ୍ଧିତ କରିବା ପାଇଁ ସରକାର ଆହୁରି ଅଧିକ ପଦକ୍ଷେପ ଗ୍ରହଣ କରିବେ ସିଆଇଆଇ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଭାରତକୁ ପୁଞ୍ଜିନିବେଶର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ଅର୍ଥନୈତିକ ସଂସ୍କାରକୁ ତୃରାନ୍ଧିତ କରାଯିବ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥନୈତିକ ସଂସ୍କାର ଆଶିବା ଦିଗରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଆସ୍ଟ୍ରନ୍ଥି ସେ କହିଛନ୍ତି ଶ୍ରୀ ମୋଦି ଏଭଳି ଅନେକ ସଂସ୍କାର ଆଣିଛନ୍ତି ଯାହା କେବେ ପୂର୍ବରୁ ହୋଇପାରିନଥିଲା ଅର୍ଥମନ୍ତ୍ରୀ କହିଛନ୍ତି ଆର୍ଥକ କ୍ଷେତ୍ରକୁ ଆହୁରି ଅଧିକ ପେଶାଦାର ଭିତ୍ତିକ କରାଯାଉଛି ଓ ସରକାର ପୁଞ୍ଜି ପ୍ରତ୍ୟାହାର ଏବଂ ବେସରକାରୀକରଣ କାର୍ଯ୍ୟସୂଚୀ ଜାରି ରଖିବେ ଟିକସ କ୍ଷେତ୍ରର ସଂସ୍କାର ବିଷୟରେ ଉଲ୍ଲ୍ରେଖ କରି ଅର୍ଥମନ୍ତ୍ରୀ କହିଛନ୍ତି ବୈଷୟିକ ଜ୍ଞାନର ବ୍ୟବହାର ଯୋଗୁଁ ଆଜି ଟିକସ ରିଟର୍ଣ୍ଣ ଦାଖଲ ପ୍ରକ୍ରିୟା ସହଜ ହୋଇପାରିଛି ଉଦ୍ୟୋଗ ଟିକସ ବିଷୟରେ ସେ କହିଛନ୍ତି ଉଦ୍ୟୋଗ ଟିକସ ହ୍ରାସ ଯୋଗୁଁ ବହୁରାଷ୍ଟ୍ରୀୟ କମ୍ପାନୀ ବଡବଡ କମ୍ପାନୀ ଓ ଛୋଟ କମ୍ପାନୀଗୁଡ଼ିକୁ ସରକାର ସହାୟତା କରିବାକୁ ଇଚ୍ଛକ ବୋଲି ପ୍ରମାଣିତ ହୋଇଛି

କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ଦେଶରେ ନମ୍ବନା ପରୀକ୍ଷା ପାଇଁ ଗଭେଷଣାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରିଛନ୍ତି

ଅଧିକ ନମୂନା ପରୀକ୍ଷା ଯୋଗୁଁ ମୃତ୍ୟୁହାର କମ୍ କରାଯାଇପାରୁଛି

କର୍ମଚାରୀ ସର୍ବସାଧାରଣ ଆପଭିଅଭିଯୋଗ ଓ ପେନ୍ସନ ମନ୍ତ୍ରଣାଳୟର କହିବା ଅନୁସାରେ ବିଭିନ୍ନ ପେନ୍ସନଭୋଗୀ ସଂଘ ପକ୍ଷରୁ ବହୁ ଆବେଦନ ମିଳିବା ପରେ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାର ସମୟସୀମାକୁ ସମ୍ପ୍ରସାରଣ କରାଯାଇଛି କୋଭିଡ ନାଇଞ୍ଜିନ୍ ଯୋଗୁଁ ବରିଷ୍ଣ ନାଗରିକ ମାନେ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବା ପାଇଁ ସମୟସୀମାର ସମ୍ପ୍ରସାରଣ ସକାଶେ ନିବେଦନ କରିଥିଲେ

ଗୁରୁ ତେଗ୍ ବାହାଦୁର ଶିଖ ଧର୍ମର ନବମ ଗୁରୁ

ଗୁରୁ ତେଗ୍ ବାହାଦୁରଙ୍କ ତିରୋଧାନ ଦିବସକୁ ସହିଦ ଦିବସ ଭାବେ ପାଳନ କରାଯାଇଆସୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଗୁରୁ ତେଗ୍ ବାହାଦୁର ଲୋକମାନଙ୍କର ଧାର୍ମିକ ବିଶ୍ୱାସ ଆସ୍ଥା ଓ ଅଧିକାରର ସୁରକ୍ଷା କରିବାକୁ ଯାଇ ପ୍ରାଣବଳି ଦେଇଥିଲେ ରାଷ୍ଟ୍ରପତି କହିଛନ୍ତି ତାଙ୍କର ବଳିଦାନ ଆମକୁ ଐକ୍ୟବଦ୍ଧ ହୋଇ ମାନବ ଜାତିର ସେବା କରିବାକୁ ପ୍ରେରଣା ଯୋଗାଇ ଆସୁଛି ଗୁରୁ ତେଗ୍ ବାହାଦୁରଙ୍କ ବାଣୀ ଓ କାର୍ଯ୍ୟ ଲୋକମାନଙ୍କ ମଧ୍ୟରେ ଶ୍ରଦ୍ଧା ଓ ଦେଶପ୍ରେମର ଭାବନା ଜାଗ୍ରତ କରାଇବ ବୋଲି ରାଷ୍ଟ୍ରପତି କହିଚ୍ଚନ୍ତି

ସିମ୍ଳାଠାରେ ରାଜ୍ୟ କ୍ୟାବିନେଟ୍ର ଏକ ବୈଠକ ବସି ଏହି ନିଷ୍ପଭି ନିଆଯାଇଛି

ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ଘରୁ ଶିକ୍ଷାଦାନ କରିବା ପାଇଁ ରାଜ୍ୟର ଶିକ୍ଷକ ମାନଙ୍କୁ ପରାମର୍ଶ ଦିଆଯାଇଛି

ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀର ଅନେକ କିଲ୍ଲାରେ ପ୍ରବଳ ବର୍ଷା ହୋଇଛି ଚେନ୍ନାଇ ଓ ଏହାର ସହରତଳି ଅଞ୍ଚଳରେ ଗତ ସଂଧ୍ୟାରୁ ବର୍ଷା ଲାଗିରହିଛି ଚେନ୍ନାଇସ୍ଥିତ ପାଣିପାଗ କାର୍ଯ୍ୟାଳୟ କହିଛି ନିବାର ଘର୍ଷିବାତ୍ୟା ଉତ୍ତର ପଣ୍ଟିମ ଦିଗକୁ ଗତିକରୁଛି

ଆସନ୍ତାକାଲି ସଂଧ୍ୟାରେ ଏହା କରାଇକଲ ଓ ମାଲାପୁରମ୍ ମଧ୍ୟ ଦେଇ ଉପକଳ ଅତିକ୍ରମ କରିବ

ଆମ ସମ୍ଭାଦଦାତା ଜଣାଇଛନ୍ତି ତାମିଲନାଡ଼ ମୁଖ୍ୟମନ୍ତ୍ରୀ ଇଡାପାଡି ପାଲାମୀସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା କରି ଘୁର୍ଷିବାତ୍ୟାର ମ୍ରକାବିଲା ପାଇଁ ପ୍ରସ୍ତତି ବିଷୟରେ ଜଣାଇଛନ୍ତି ପ୍ରର୍ଷିବାତ୍ୟା ଯେଉଁ ଅଞ୍ଚଳ ଦେଇ ଯିବାର ସମ୍ଭାବନା ଅଛି ସେହିସବୁ ଅଞ୍ଚଳର ଜିଲ୍ଲା କର୍ତ୍ତୃପକ୍ଷ ଲୋକମାନଙ୍କୁ ନିରାପଦ ଅଞ୍ଚଳକୁ ପଠାଇ ଦେଇଛନ୍ତି କୋଭିଡ ଯୋଗୁଁ ଶାରିରୀକ ଦୂରତା ନିୟମ ସହ ଆଶ୍ରୟସ୍ଥଳୀ ଓ ରିଲିଫ କେନ୍ଦ୍ରଗୁଡ଼ିକ ସ୍ଥାପନ କରାଯାଇଛି ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍ମାନ ସ୍ଥାପନ କରାଯାଇଛି